ଏଭଳି ନିଷ୍ବଭି ଅଗଣତାନ୍ତିକ ଏବଂ ଭବିଷ୍ୟତପାଇଁ ଏହା ଆତ୍କଘାତୀ ହେବ ବୋଲି ବିରୋଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି

ଏକପାକ୍ଷିଆ ଭାବେ କୌଣସି ନିଷ୍ବର୍ତି ନିଆଯାଇନାହି

କେତେକ ପାଶ୍କାତ୍ୟ ଦେଶରେ କରୋନା ସଂକ୍ରମଣ ଅଧିକ ଥିବାବେଳେ ତାହା ପୁଣି କମି ଏବେ ବୃଦ୍ଧି ପାଉଥିବା ଦେଖାଯାଇଛି ଏପରିକି ରାଜଧାନୀ ଦିଲ୍ଲୀରେ କରୋନା ପୁଣି ଲେଉଟିଥିବା ଜଣାପଡିଛି

ଏହା ମଧ୍ଧ ଆକାଶବାଶୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଶାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟିମିଂ ହେବ

ତେବେ ପରୀକ୍ଷାର ନିର୍ଦ୍ଦିଷ୍ୟ ତାରିଖ ନେଇ ବିଚାର ଆଲୋଚନା କରାଯାଉଛି